ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଛି ତାପମାତ୍ରା

ଆସନ୍ତାକାଲି ସକାଳ ଆଠଟାରୁ ଭୋଟ ଗଶନା ଆରୟ ହେବ

ଫଳାଫଳକୁ ନେଇ ସବୁ ମହଲରେ ପ୍ରବଳ ଉକ୍କଶ୍ଚା ରହିଛି

ମ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଅଛି

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବଡ଼ ମେଡିକାଲ୍ରେ ରୋଗୀସେବା ବ୍ୟାହତ ହୋଇଛି ଏସ୍ସିବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ବ୍ରହ୍କପୁର ବୁର୍ଲା ଓ କଟକ ଶିଶୁଭବନର ଜୁନିୟର୍ ଡାକ୍ତରମାନେ ସମର୍ଥନ କରିଛନ୍ତି

କୁକୁଡ଼ା ଚାଷୀମାନେ କୁକୁଡ଼ାମରା ଅଭିଯାନରେ ସହଯୋଗ କରୁଛନ୍ତି ବୋଲି ଜଗତ୍ସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଶୀ ଚିକିହା ଅଧିକାରୀ ଡାକ୍ତର ରମେଶ ବେହେରା କହିଛନ୍ତି

ସେହିପରି କପି ଯୋଗାଉଥିବା ଅଭିଯୋଗ ହେଲେ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷାନ ନିଆଯିବ ଅଭିଭାବକ କିମ୍ସା ଅନ୍ୟ ବ୍ୟକ୍ତି ପରୀକ୍ଷା କେନ୍ଦ୍ ବାହାରେ ଭିଡ ନ ଜମାଇବାକୁ ପରାମର୍ଶ ଦିଆଯାଇଛି କୌଶସି ଗଣ୍ଡଗୋଳ ପରିସ୍ତିତି ଦେଖାଦେଲେ ଆଇନ ଅନୁଯାୟୀ ଦୂଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡଲାଇନରେ ଉଲ୍କେଖ ରହିଛି

ତେବେ ବିଭାଗ ପକ୍ଷରୁ ଏହାକୁ ଖଣ୍ତନ କରାଯାଇଥିଲା

ସେମାନେ କାର୍ଯ୍ୟାଳୟ ଗେଟ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ

ମୁଖ୍ୟମନ୍ତୀ ରାକ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ

ଏଥିସହ ଏଠାରେ କମ୍ୟୁନିଟି ରେଡ଼ିଓ ଖୁବ୍ ଶୀଘ୍ର ଖୋଲାଯିବ ବୋଲି ସେ କହିଛନ୍ତି

ଗୋଟିଏ ଦୁତଗାମୀ ଟିପ୍ଟର ସହ ଅନ୍ୟପଟରୁ ଆସୁଥିବା କାର ସହ ମୁହାଁମୁହି ଧକୁ ହେବା ଫଳରେ ଦୂର୍ଘଟଣା ଘଟିଥିଲା ତେବେ ଗୁରୁତର ଥିବା ଦୁଇଜଶଙ୍କର ଅବସ୍ଥା ସଂକଟାପନ୍ନ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି କାରରେ ଯାତ୍ରା କର୍ଥଥବା ସମସ୍ତ ବ୍ୟକ୍ତିମାନେ କୋରାପୁଟ ସହରର ବୋଲି ଜଶାପଡିଛି ଘଟଣାସ୍ସଳରେ ପହଞ୍ ପୋଲିସ ଏ ନେଇ ଅନ୍ତସନ୍ଧାନ ଜାରି ରଖୁଛି